ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ

ପରେ ମୁଖ୍ୟମନ୍ତୀ ବିଜେପୁର ଆସନ ଛାଡିବା ଯୋଗୁଁ ଏଠାରେ ଉପନିର୍ବାଚନ ଅନୁଷିତ ହେଉଛି

ଏହି ଶିବିରର ସୁବିଧାସୁଯୋଗ ହାସଲ କରିବା ପାଇଁ ପରିବହନ ବିଭାଗ ତରଫର୍ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି

କନ୍ୟା ବା ଝିଅମାନେ ସମାଜ ପାଇଁ କେବେ ଅଲୋଡା ନୁହଁନ୍ତି

ଭାରତ ଭଳି ଅନେକ ଦେଶରେ ଏବେ ମଧ୍ଧ ଲିଙ୍ଗଗତ ଅସମାନତା ଦେଖ୍ବାକୁ ମିଳୁଛି

କନ୍ୟାମାନଙ୍କ ପ୍ରତି ଅବହେଳା ଅର୍ଥ ମା ଓ ମାତୃତ୍ୱ ପ୍ରତି ଅବମାନନା